ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ଜନଶ୍ରଣାଶି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ମଧ୍ଧବର୍ତ୍ତୀକାଳୀନ ଆବେଦନ ଉପରେ ପୂର୍ବ ଶୁଶାଶିରେ କେନ୍ଦ୍ ଓ ଆନ୍ଧ ସରକାରଙ୍କୁ ନୋଟିସ୍ କରି ଜବାବ ମାଗିଥିଲେ କୋର୍ଟ

ମେଡିକାଲ କାଉନସିଲ ଅଫ ଇଣ୍ଡିଆ ନିଷ୍ବଭି ଆଧାରରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ତେବେ ସର୍ବାଧିକ ବୟସ ସୀମା କେତେ ହେବ ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ବଭି ନିଆଯିବ

ବୈଠକ ପରେ ସରକାର ଚାଷୀଙ୍କ ପାଇଁ ସୁଦୂରପ୍ରସାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି

ସରକାର କୃଷକଙ୍କ ସମସ୍ୟାର ସମାଧାନ କରିବାକୃ ଯାଇ ମନ୍ତୀସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ

ବାଲେଶ୍ୱର ଜିଲ୍ଲାର ଫକୀରମୋହନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉହବରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି

ପରେ ଶ୍ରୀମତୀ ଷଡ଼ଙଗୀ ଲିଙଗରାଜ ମନିର ଦର୍ଶନ କରିଥିଲେ

ଏହି ଅବସରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ନିକ ଘରକୁ ଫେରିଥିବାରୁ ମୁଁ ବହୁତ ଉସାହିତ ମୁଁ ନୁହେଁ ବରଂ ଆମେ ହୋଇ କାର୍ଯ୍ୟ କରିବ୍ ପ୍ରଧାନମନ୍ତୀଙ୍କ କାର୍ଯ୍ୟରେ ଉହାହିତ ହୋଇ ରାଜନୀତିକ୍ ଆସିଛି

ଓକିଲ ସଂଘ ପକ୍ଷରୁ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି

ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରର୍ପ ନେବ ବୋଲି ସଂଘ ପକ୍ଷର୍ କ୍ହାଯାଇଛି ସେହିଭଳି ସୁନ୍ଦରଗଡ ଜିଲ୍ଲାର ଏହି ବନ୍ଦ ଡାକରାକୁ ସୁନ୍ଦରଗଡ ବଶେଇ ଓ ରାଜଗାଙ୍ଗପୁର ଓକିଲ ସଂଘ ସମର୍ଥନ କରିଥିବାବେଳେ ରାଉରକେଲା ସଂଘ ଏଥିରେ ସାମିଲ ହୋଇନାହି

ଶ୍ଡର ଏକ ସାଧାରଣ ସଭାରେ ସେ ଉଦ୍ବୋଧନ ଦେଇଛନ୍ତି ଆସନ୍ତାକାଲି ବିଷମ କଟକ ମୁନିଗୁଡା ଦେଇ ବାଲିଗୁଡା କକ୍ଷମାଳ ଗସ୍ତ କାର୍ଯ୍ୟକ୍ରମ ରହିଥିବା ପିସିସି ତରଫରୁ କୁହାଯାଇଛି